ପ୍ରଧାନମନ୍ତ୍ରୀ ତାଙ୍କ ଜାପନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି

ପିଏମ୍ ରୁଷ୍ ରୁଷିଆର ଭ୍ଲାଡିଭଷକ୍ଠାରେ ଅନୁଷ୍ଠିତ ପ୍ରାଚ୍ୟ ଅର୍ଥନୈତିକ ମଞ୍ଚ ଇଇଏଫ୍ ର ପଞ୍ଚମ ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ଏସିଆ ଓ ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଥିବା ରାଷ୍ଟ୍ର ଏବଂ ରୁଷର ଦୂରପ୍ରାଚ୍ୟ ଅଞ୍ଚଳର ବିକାଶରେ ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା ପାଇଁ ଏହି ମଞ୍ଚ ଗଠିତ ହୋଇଛି ଆକି ଶ୍ରୀ ମୋଦି ଜାପାନ ମାଲେସିଆର ପ୍ରଧାନମନ୍ତ୍ରୀ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏକ ଦୁଇଦିନିଆ ରୁଷ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଭ୍ଲାଡିଭଷ୍ଟକ୍ଠାରେ ପହଞ୍ଚଥିଲେ ସେ ଗତକାଲି ବିଂଶତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ ଆଲୋଚନା ଶେଷରେ ଏକ ମିଳିତ ସମ୍ଭାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଯେ ଭାରତ ରୁଷ ସଂପର୍କରେ ଏକ ନୂଆ ଦିଗନ୍ତ ସ୍ହିଷ୍ଟି କରିବା ଦିଗରେ ପୁଟିନଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ବେଶ୍ ସଫଳ ହୋଇଛି ବାଣିଜ୍ୟ ନିରାପତ୍ତା ସାମୁଦ୍ରିକ ସହଯୋଗ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ କାମ କରିବାକୁ ଏକମତ ହୋଇଛନ୍ତି କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପକୁ ଉଭୟ ଦେଶ ବିରୋଧ କରନ୍ତି ଜାମ୍ମୁ କାଶ୍କୀରରେ ଭାରତ ଯେଉଁ ପଦକ୍ଷେପମାନ ଗ୍ରହଣ କରୁଛି ତାହାକୁ ରୁଷ ସମର୍ଥନ କରିଛି ସେଠାରେ ଭାରତର କାର୍ଯ୍ୟାନ୍ରଷାନ ଦେଶର ସିୟିଧାନ ଅନୁସାରେ କରାଯାଉଛି ବୋଲି ଶ୍ରୀ ପୁଟିନ କହିଛନ୍ତି ପରେ ସାମ୍ବାଦିକମାନଙ୍କୁ ଏହି ଗସ୍ତ ସଂପର୍କରେ ସ୍ନଚନା ଦେଇ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ନେଇ ଭାରତର ଆଭିମ୍ରଖ୍ୟ ଓ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୂଷ ରାଷ୍ଟ୍ରପତି ପୁଟିନଙ୍କୁ ଉତ୍ତମ ଭାବେ ବୁଝାଇଥିଲେ ତଦନୁସାରେ ରୁଷ ଭାରତକୁ ଏହି ପ୍ରସଙ୍ଗରେ ଦୂଢ଼ ସମର୍ଥନ ଜଣାଇଛି

ପିଏମ୍ ଟକ୍ସ୍ ରୁଷ୍ର ଭ୍ଲାଡିଭୋସ୍ତକ୍ଠାରେ ଆଜି ହେବାକୁ ଥିବା ପ୍ରାଚ୍ୟ ଅର୍ଥନୈତିକ ଫୋରମ୍ ଇଇଏଫ୍ର ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ୍ର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ମତ ବିନିମୟ ହୋଇଥିଲା ଗଣମାଧ୍ୟମକୁ ସ୍ଟଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପ୍ରସଙ୍ଗରେ ମୁକ୍ତ ଆଲୋଚନା କରାଯିବାକୁ ନିଷ୍କତ୍ତି ନିଆଯାଇଛି ଚଳିତ ବର୍ଷ ଡିସେୟର ମାସରେ ନୂଆଦିଲ୍ଲୀରେ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀୟ ବୈଠକ କରାଯିବାକୁ ନିଷ୍କଭି ହୋଇଛି ଦୁଇ ଦେଶ ଆଫ୍ରିକୀୟ ଦେଶଗୁଡ଼ିକ ସହିତ ସମ୍ପର୍କକୁ ଦୂଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଲେସିଆର ପ୍ରଧାନମନ୍ତ୍ରୀ ଡକ୍କର ମହାଥିର୍ ବିନ୍ ମହଞ୍ମଦଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବାଶିଜ୍ୟିକ କାରବାର ପ୍ରସଙ୍ଗରେ ଆଲୋଚନା କରିଥିଲେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ସୂଚନା ଦେଇଛନ୍ତି ବିବାଦୀୟ ନେତା ଜାକିର ନାଏକଙ୍କ ପ୍ରତ୍ୟପ୍ରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିଥିଲେ ସନ୍ତାସବାଦ ବିରୋଧରେ ସଂଗ୍ରାମ କରିବାକୁ ଉଭୟ ନେତା ଦୂଢ଼ ସଙ୍କଚ୍ଚକୁ ଦୋହରାଇଥିବା ଶ୍ରୀ ଗୋଖ୍ଲେ ସ୍ଟଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ ଏସ୍ସି ଚିଦାମ୍ଘରମ୍ ଆଇଏନ୍ଏକ୍ ମିଡିଆ ଅର୍ଥ ଠକେଇ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଏର ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ତାଙ୍କୁ ଆଗୁଆ ଜାମିନ୍ ନ ଦେବାପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ କରି ପି ଚିଦାମ୍ଘରମ୍ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ବିଚାରପତି ଜଷ୍ଟିସ୍ ଆର୍ ଭାନୁମତୀ ଓ ଏଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି ପି ଚିଦାୟରମ୍ଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରାଗଲେ ଏହା ତଦନ୍ତ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ମାମଲାର ତଦନ୍ତ କରିବାକୁ ସମ୍ପର୍ଶ୍ଣ ସ୍ୱାଧୀନତା ପ୍ରଦାନ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପଚରାଯାଉଥିବା ପ୍ରଶ୍ନଗୁଡ଼ିକୁ ଲିଖିତ ଆକାରରେ ପ୍ରଦାନ କରିବାକୁ ପି ଚିଦାୟରମ୍ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି ତେବେ ସେ ସମ୍ପୁକ୍ତ କୋର୍ଟରେ ପୁନଃ ଜାମିନ ଆବଦେନ କରିପାରନ୍ତି ବୋଲି ଖଣ୍ଡପୀଠ କହିଚ୍ଚନ୍ତି ପଞ୍ଜାବ ଫାୟାର୍ ପଞ୍ଜାବର ବଟାଲା ବାଣ କାରଖାନାରେ ଘଟିଥିବା ଭୟାବହ ବିସ୍ଫୋରଣର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦ୍ର ସିଂ ନିର୍ଦ୍ଦେଶ ଦେଇଛନ୍ତି

ବଟାଲାର ଏଡିସିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍କର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ କନ୍କଦିବସ ଗୁରୁଦିବସ ଭାବେ ପାଳିତ ହୋଇ ଆସୁଛି

ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତବିଦ୍ୟ ଛାତ୍ରବହଳ ଶିକ୍ଷକମାନଙ୍କୁ ଏହି ଅବସରରେ ସମ୍ମାନିତ କରିବାର ପରମ୍ପରା ଚଳିଆସୁଛି ଗୁରୁଦିବସ ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷକ ସମାଜକୁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ଟିଚର୍ସ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବ୍ୟବହାରକୁ ସମ୍ପର୍ଣ୍ଣ ରୋକିବା ଦିଗରେ ସକ୍ରିୟ ସହଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ ଗୁଡ଼ିକରୁ ପରିବେଶ ପ୍ରତି ଯେଉଁ କ୍ଷତି ପହଞ୍ଚୁଛି ସେ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ସେ ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି

ଗୁରୁଦିବସ ଅବସରରେ ଦେଇଥିବା ତାଙ୍କର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷକମାନେ ବ୍ୟୟ ପରିବର୍ତ୍ତେ ଫଳାଫଳ ଉପରେ ଅଧିକ ଆଲୋକପାତ କରିବା ଉଚିତ ଭାରତରେ ଆକି ଶିକ୍ଷାର ମାନରେ ଯଥେଷ୍ଟ ଉନ୍ନତି ଘଟିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଜାବ୍ଡେକର ଟିଚର୍ସ ଡେ ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଆଜିର ଗୁରୁଦିବସ ଅବସରରେ କହିଛନ୍ତି ମା'ମାନେ ହେଲେ ଏମିତି ଶିକ୍ଷକ ଯେଉଁମାନଙ୍କଠାରେ ଅସୀମ ଧୈର୍ଯ୍ୟ ଓ ମମତା ରହିଥାଏ ଏକ ଟ୍ୱିଟ୍ ମାଧ୍ୟମରେ ଆଜି ସେ ତାଙ୍କ ମା' ରଜନୀ ଜାବ୍ଡେକରଙ୍କ ସୁତିଚାରଣ କରିଥିଲେ

ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଶିକ୍ଷକମାନଙ୍କ ଏହି ପ୍ରରସ୍କାର ପ୍ରଦାନ କରାଯାଇଛି ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଚରିତ୍ର ଗଠନରେ ଭିତ୍ତିଭୂମି ବିଦ୍ୟାଳୟରୁ ଆରମ୍ଭ ହୋଇଥାଏ ସେ କହିଛନ୍ତି ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଲାଗି ପିତାମାତା ସଦୂଶ ଶିକ୍ଷକମାନେ ସେମାନଙ୍କର ମୌଳିକ ଦାୟିତ୍ୱଗୁଡ଼ିକୁ ହୃଦୟଭ୍ଗମ କରିବାକୁ ସେ ପରାମର୍ଶ ଦେଇଛନ୍ତି ରାଜନାଥ ସାଉଥ୍ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଦକ୍ଷିଣ କୋରିଆ ରାଜଧାନୀ ସିଓଲଠାରେ ସେଠାକାର ପ୍ରଧାନମନ୍ତ୍ରୀ ଲି ନାକ୍ ୟୋନଙ୍କୁ ଭେଟିଛନ୍ତି ଉଭୟ ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ଏକ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇ ଗତକାଲି ସିଓଲରେ ପହଞ୍ଚିଥିଲେ ଏକାଧିକ ଟ୍ୱିଟ୍ରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଭାରତ ଓ ଦକ୍ଷିଣ କୋରିଆ ପୁରାତନ ଏବଂ ସ୍ୱାଭାବିକ ବନ୍ଧୁରାଷ୍ଟ୍ର କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଲି ନାକ୍ ୟୋ ନେଇଥିବା ପଦକ୍ଷେପକୁ ଶ୍ରୀ ସିଂ ପ୍ରଶଂସା କରିଚ୍ଛନ୍ତି

ରିଆସି ଜିଲ୍ଲାର ତଲ୍ୱାରା ସ୍ଥିତ କମ୍ମୁ କାଶ୍ମୀର ପୁଲିସ୍ ତାଲିମ କେନ୍ଦ୍ରଠାରେ ଏହି ର୍ୟାଲି ହେଉଛି

ୟୁଏସ୍ ଓପନ୍ କାନାଡ଼ାର ଉଦୀୟମାନ ଯୁବପ୍ରତିଭା ବ୍ୟାଙ୍କା ଆଣ୍ଡ୍ରିଜ୍କୁ ଏକ ଦଶନ୍ଧି ପରେ ସର୍ବକନିଷ୍ଠ ଖେଳାଳି ଭାବେ ୟୁଏସ୍ ଓପନ ଟେନିସ୍ ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ଖେଳିବା ସମ୍ଭାବନା ସୃଷ୍ଟି କରିଛନ୍ତି

ଆଣ୍ଡ୍ରିଜ୍କୁ ଚଳିତ ବର୍ଷ ଇଣ୍ଡିଆନ୍ ୱେଲ୍ସ୍ ଓ ଟରକ୍କୋ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଆନ୍ ହୋଇଛନ୍ତି ଚଳିତ ବର୍ଷ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଏକ ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଜିତିବାର ତାଙ୍କର ସମ୍ଭାବନା ରହିଛି

ଏଥିସହିତ ସେ ମଧ୍ୟ ରୁଷ୍ର ଭେଟ୍ଲାନା କୁଜ୍ନେଶୋଭାଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ୟୁ ଏସ୍ ଓପନ ଚାମ୍ପିୟନ୍ ହେବାର ସମ୍ଭାବନା ରହିଛି